ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ସହିତ ଉନ୍ନୟନ କମିଶନ ଶ୍ରୀ ସୁରେଶ ମହାପାତ୍ର କୃଷି ଉନ୍ନୟନ କମିଶନ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଏସପି ଚନ୍ଦ୍ରଭାଗାରେ ପ୍ରାତଃଭ୍ରମଣ କରିଥିଲେ

ଆକି କମିଟିର ସଦସ୍ୟମାନେ ବର୍କ୍ୟବସ୍ତୁ ପରିଚାଳନା ପାନୀୟ ଜଳଯୋଗାଶ ପରିମଳ ବ୍ୟବସ୍କା ପ୍ରଧାନମନ୍ତୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ଆସନ୍ତାକାଲି ସେମାନେ ଦିଲ୍ଲୀ ପ୍ରତ୍ୟାବର୍ଉନ କରିବାର କାର୍ଯ୍ୟକ୍ରମ ରହିଛି

ତେବେ ଜରିମାନା କମାଇବା ଲାଗି ବୈଠକରେ କୌଣସି ନିଷ୍ବଭି ହୋଇନି ଓ ଏହା କେନ୍ଦର ନିଷ୍ବଭି ତେଣୁ ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରିପାରିବେ ନାହି

ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀ ଯାଇଛନ୍ତି